ଏହାକୁ ଦୂଷ୍ଟିରେ ରଖି ସମସ୍ତ କଟକଣାକୁ କୋହଳ କରାଯାଇଛି ଗତ ସୋମବାରଠାରୁ ରାଜ୍ୟର ସବୁ ପ୍ରାଥମିକ ସ୍କୁଲ୍ ଖୋଲିଛି ଏ ସଂପର୍କରେ ସୂଚନା ଦେଇ କାଶ୍ମୀରର ଶିକ୍ଷା ନିର୍ଦ୍ଦେଶକ ୟୁନିସ୍ ମଲିକ କହିଛନ୍ତି ଯେ ଗତ ଏକସପ୍ତାହ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକମାନଙ୍କ ଉପସ୍ଥାନ ଉଲ୍ଲ୍ରେଖନୀୟ ବୃଦ୍ଧି ପାଇଛି

ହାଜିମ୍ କ୍ରିରି ଡାଙ୍ଗିଓ୍ୱାଚା ଏବଂ ବିଲଗାଓଁ ଆଦି ଉତ୍ତର କାଶ୍ୱୀରର ସବୁ ଥାନା ଅଞ୍ଚଳରୁ ଦିନକାଳୀନ କଟକଣା ପ୍ରତ୍ୟାହାର କରାଯାଇଛି ଏହା ସହିତ ଅନନ୍ତନାଗ କୁଲଗାଓଁ ତ୍ରାଲ ଓ ସୋପିଆନ୍ ଆଦି ଦକ୍ଷିଣ କାଶ୍ମୀର ଅଞ୍ଚଳରେ ମଧ୍ୟ କଟକଣା କୋହଳ ହୋଇଛି କେନ୍ଦ୍ର କାଶ୍ମୀରର ନିଶାଦ ସେରଗାଡ଼ି ବୀରୁଓ୍ବା ଏବଂ ଚରାର ଇ ସରିଫ୍ ଥାନା ଅଞ୍ଚଳରେ ମଧ୍ୟ କଟକଣାକୁ କୋହଳ କରାଯାଇଥିବା ସେ କହିଛନ୍ତି କେ କେ ମାଇନରିଟି ଆଫେୟାର୍ ଟିମ୍ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶୈଳେଶଙ୍କ ନେତୃତ୍ୱରେ ଏକ ଦଳ କାଶ୍ୱୀର ଗସ୍ତରେ ଯାଇ ଗତକାଲି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶ୍ରୀନଗରର ରାଜଭବନରେ ସାକ୍ଷାତ କରିଥିଲେ ଶ୍ରୀ ଶୈଳେଶ ଜାମ୍ମୁ ଓ କାଶ୍କୀରର ସାମାଜିକ ଆର୍ଥିକ ବିକାଶ ପାଇଁ ସମ୍ଭାବ୍ୟ ପଦକ୍ଷେପ ସଂପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଏହାଛଡ଼ା ସେହି ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ କଲ୍ୟାଣକାର କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ରାଜ୍ୟପାଳ ଶ୍ରୀ ମଲିକ ଜାନ୍ମୁ ଓ କାଶ୍ମୀରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ଲୋକେ ଯେପରି ଠିକ୍ରେ ପାଇପାରିବେ ସେ ସଂପର୍କରେ ମତ ରଖିଥିଲେ ସଂପ୍କକ୍ତ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ କୁଶଳୀ କରି ନିଯୁକ୍ତି ବଜାର ସହ ସଂପୂକ୍ତ କରିବାକୁ ସେ ଜୋର ଦେଇଥିଲେ ଉପତ୍ୟକାରେ ସ୍କୁଲ୍ କଲେଜ କୌଶଳ ବିକାଶ କେନ୍ଦ୍ର ହସ୍ୱିଟାଲ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଖୋଲିବା ଏବଂ ଲଦାଖର ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସଂପର୍କରେ ଏହି ଦଳ ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବେ

ଜେକେ ସିଚୁଏସନ ଜାମ୍ମୁ ଓ କାଶ୍ମୀରର ପୁଞ୍ କିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନ ସୈନ୍ୟ ଗତକାଲି ଯୁଦ୍ଧ ବିରତି ଉଲ୍ଲୁଘନ କରିବା ସହ ଭାରତର ସୀମାନ୍ତ ଘାଟିଗୁଡ଼ିକ ଉପରକୁ ଗୁଳିଗୋଳା ମାଡ଼ କରିଛନ୍ତି

ଭାରତୀୟ ଯବାନମାନେ ମଧ୍ୟ ଏହାର ଉଚିତ ପାଲଟା ଜବାବ ଦେଇଥିଲେ ବୋଲି ସେ କହିଛନ୍ତି

ଜଷ୍ଟିସ୍ ଆର୍ ଭାନୁମତି ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ରିମାଣ୍ଡ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଚିଦମ୍ଘରମ୍ କରିଥିବା ଆବେଦନ ସମେତ ତାଙ୍କର ଦୁଇଟିଯାକ ଆବେଦନ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁକ୍ତିର ଆଜି ଶୁଣାଶି କରାଯିବ ବରିଷ୍ଠ ଓକିଲ କପିଲ ଶିବଲ ଶ୍ରୀ ଚିଦମ୍ଘରମ୍ଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇ ତାଙ୍କ ମହକିଲଙ୍କୁ କେରା ବେଳେ ପଚରାଯାଉଥିବା ପ୍ରଶ୍ୱଗୁଡ଼ିକର ସେ ଯେଉଁ ଉତ୍ତର ଦେଉଛନ୍ତି ତାହାର ନକଲ ପାଇବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହେଡା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟ୍ରେ କହିଛନ୍ତି ସାନି ଆବେଦନ ସଂକ୍ରାନ୍ତରେ ସେ ମାମଲାର ଶୁଣାଣି ବେଳେ ଉତ୍ତର ଦେବେ

ମୁମ୍ଭାଇଠାରେ ଖଦୀର ବିକାଶ ସଂକ୍ରାନ୍ତ ଏକ ବ୍ୟବସାୟ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଖଦୀ ଶିଳ୍ପର ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ଏହା କେବଳ ଭାରତର ଗୌରବ ନୃହେଁ ଏହା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭର କରନ୍ତି ବୋଲି ସେ କହିଛନ୍ତି ତେବେ ଖଦୀ ସାମଗ୍ରୀର ଡିଜାଇନ୍ ବୁଣେଇ ଓ ଅନ୍ୟାନ୍ୟ ପ୍ରକ୍ରିୟାକୁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି ଯୁଗୋପଯୋଗୀ କରାଯିବା ଉଚିତ ଫେଶନ୍ ଡିଜାଇନ୍ ମାଧ୍ୟମରେ ଏହାକୁ ଅଧିକ ଲୋକପିୟ କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି ଘରୋଇ ଉଦ୍ୟୋଗମାନେ ଖଦୀର ପ୍ରୋହାହନ ପାଇଁ ଆଗେଇ ଆସିବାକୁ ସେ ଆହ୍ନାନ ଜଣାଇଛନ୍ତି ଖଦୀ କ୍ଷେତରେ ସାମଗ୍ରୀର ଉତ୍ପାଦନ ମୂଲ୍ୟ ହ୍ରାସ କରିବା ଏହାର ଆଧୁନିକୀକରଣ ଏବଂ ଆନୁସଙ୍ଗିକ ଖର୍ଚ୍ଚ ହ୍ରାସ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ଗଡ଼କରୀ କହିଚ୍ଛନ୍ତି

ସେ ସୟେଦ ମୋଦି ହତ୍ୟାକାଣ୍ଡ ବମ୍ବେ ଡାଇଂ କେସ୍ ଏବଂ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିଥିଲେ କିରଣ ବେଦୀଙ୍କ ପରେ ସେ ଦେଶର ଦ୍ୱିତୀୟ ମହିଳା ଆଇପିଏସ୍ ଅଧିକାରୀ ଥିଲେ

ଗତବର୍ଷ ସେପ୍ଟେମ୍ବର ମାସରେ ମସ୍କୋରେ ଶାନ୍ତି ରାଜିନାମା ସତ୍ତ୍ୱେ ବିଦ୍ରୋହୀ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ଇଡ୍ଲିଭ୍ ଅଞ୍ଚଳରେ ହିଂସାକାଣ୍ଡ କାରି ରହିଛି ଏହି ଅଞ୍ଚଳଟିକୁ ସିରିଆ ଶାସନରୁ ମୁକ୍ତ କରିବାକୁ ବିଦ୍ରୋହୀମାନେ ଲଢ଼େଇ କରୁଛନ୍ତି

ଏଥିସହିତ ପାରା ଆଥ୍ଲେଟିକଙ୍କ ଲାଗି ଆର୍ଥିକ ପୁରସ୍କାର ସଂପର୍କିତ ନୀତିରେ ମଧ୍ୟ ସଂଶୋଧନ କରାଯାଇଛି ସଂଶୋଧିତ ନୀତି ଅନୁଯାୟୀ ଆନ୍ତର୍ଜାତିକ ପାରାଲିମ୍ପିକ୍ କମିଟି ଆନ୍ତର୍ଜାତିକ କ୍ରୀଡ଼ା ସଂଘ ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱ ଚାମ୍ପିୟନ୍ସିପ୍ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାଗୁଡ଼ିକର ପଦକ ବିଜେତାମାନେ ଏଶିକି ସରକାରଙ୍କ ନିକଟରୁ ଆର୍ଥିକ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହେବ

ୱାଟର ଟେକ୍ନୋଲୋଜିରେ ଭାରତର ଏସ୍ ଅଶ୍ୱଥା ନାରାୟଣ ସ୍ୱର୍ଣ୍ଣ ୱେବ୍ ଟେକ୍ନୋଲୋଜିରେ ପ୍ରଣବ ନୁତାଲାପତି ରୌପ୍ୟ ଏବଂ ସଞ୍ଜୟ ପରମାଣିକ କ୍ୱେଲେରୀ ଡିକାଇନ୍ରେ ଓ ଶ୍ୱେତା ରତନପୁରା ଗ୍ରାଫିକ୍ସ ଡିଜାଇନ୍ ଟେକ୍ନୋଲୋଜିରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି ଆଇସିସି ର୍ୟାଙ୍କିଙ୍ଗ୍ ଆଇସିସି ଟେଷ୍ କ୍ରିକେଟର ସଦ୍ୟ ପ୍ରକାଶିତ ର୍ୟାଙ୍କିଙ୍ଗ୍ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବ୍ୟାଟିଂରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି

ସେହିଭଳି ନିଉଜିଲ୍ୟାଣ୍ଡ ଅଧିନାୟକ କେନ୍ ଓ୍ୱିଲିୟମ୍ସନ ତୃତୀୟ ଓ ଭାରତର ଚେତେଶ୍ୱର ପୂଜାରା ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଅନ୍ୟପକ୍ଷରେ ବୋଲିଂରେ ଭାରତର ଯଶପ୍ରୀତି ବୁମ୍ରା ପ୍ରଥମଥର ଲାଗି ଏହି ତାଲିକାରେ ସ୍ଥାନ ପାଇଛନ୍ତି